ପିଏମ୍ ଅପ୍ଟିକାଲ୍ ଫାଇବର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେନ୍ନାଇରୁ ସମୁଦ୍ର ଶଯ୍ୟା ଦେଇ ଆଶ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ବିଛାଯାଇଥିବା ଅପ୍ରିକାଲ୍ ଫାଇବର୍ ନେଟୱର୍କକୁ ଗତକାଲି ଉଦ୍ଘାଟନ କରିଛନ୍ତି

ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ଜୀବନଯାପନ ପ୍ରଣାଳୀକୁ ସହଜ କରିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସର ଏହି ପ୍ରକଳ୍ପ ଏକ ଅଂଶବିଶେଷ ସେ କହିଛନ୍ତି ଏହି ପ୍ରକଳ୍ପ ଯୋଗୁଁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋହାହନ ମିଳିବ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଚ୍ଚନ୍ତି ଶ୍ରୀ ମୋଦୀ କହିଛନ୍ତି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଲୋକମାନଙ୍କୁ ଏହା ସ୍ୱାଧୀନତା ଦିବସର ଉପହାର ସେ କହିଛନ୍ତି ଏହା ଦ୍ୱାରା କେବଳ ଯେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଚର ଲୋକମାନେ ଉପକୃତ ହେବେ ତା'ନୁହେଁ ସାମୁଦ୍ରିକ ବାଣିଜ୍ୟ କାରବାର ମଧ୍ୟ ବୃଦ୍ଧି ପାଇବ ଶ୍ରୀ ମୋଦୀ କହିଛନ୍ତି ଆଶ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ହାଇସ୍ପିଡ୍ ଟେଲିଫୋନ୍ ନେଟୱର୍କ ବ୍ୟବସ୍ଥା ସ୍ଥାପନ ହୋଇପାରିଥିବାରୁ ସେହି ଅଞ୍ଚଳର ଲୋକମାନଙ୍କ ପାଇଁ ଆକି ଏକ ଶୁଭମୁହୂର୍ତ୍ତ ଏହା ଦ୍ୱାରା ସେଠାକାର ଲୋକମାନେ ଡିଜିଟାଲ୍ ଭାରତର ସମସ୍ତ ସୁବିଧା ପାଇପାରିବେ ପର୍ଯ୍ୟଟନର ବିକାଶ ପାଇଁ ଯୋଗାଯୋଗ ବ୍ୟବସ୍ଥା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ବର୍ଷ୍ଣନା କରି ପ୍ରଧାନମନ୍ତ୍ରୀ ଏହା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ବହୁସଂଖ୍ୟାରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ ବୋଲି କହିଛନ୍ତି ସେ କହିଛନ୍ତି ଆଶ୍ରାମାନ୍ ନିକୋବର୍ ଦ୍ୱୀପପୁଞ୍ଜ ପାଇଁ ଏହାର ଆବଶ୍ୟକତା ଦୀର୍ଘଦିନରୁ ଥିବା ସତ୍ତ୍ୱେ ଏଥିପ୍ରତି କେହି ଧ୍ୟାନ ଦେଇ ନ ଥିଲେ ଆଶ୍ଡାମାନ୍ ନିକୋବରର ଜନସାଧାରଣଙ୍କୁ ଶସ୍ତାରେ ଉତ୍ତମ ଯୋଗାଯୋଗ ସୁବିଧା ଯୋଗାଇ ଦେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଏହି ଅପ୍ଟିକାଲ୍ ଫାଇବର୍ ନେଟ୍ୱର୍କ ସ୍ଥାପନ ହେବା ପରେ ଆଖାମାନ୍ ନିକୋବର ଦ୍ୱୀପପୁଞ୍ଜ ଓ ଦିଲ୍ଲୀ ମଧ୍ୟରେ ଦୂରତ୍ୱ ବହୁତ କମ୍ ହୋଇଯାଇଛି ସେ ପୁଣି କହିଛନ୍ତି ଦେଶର ସୀମାନ୍ତ ଅଞ୍ଚଳ ବିଶେଷକରି ଦ୍ୱୀପରାଜ୍ୟଗୁଡ଼ିକ ସହ ସଂଶ୍ଲିଷ୍ଟ କାତୀୟ ନିରାପତ୍ତା ପ୍ରତି ସରକାର ପ୍ରତିଶ୍ରତିବଦ୍ଧ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ମହାସାଗର ଦେଶର ବାଣିଜ୍ୟ ଓ ସାମରିକ କ୍ଷମତା ଦୃଷ୍ଟିରୁ ହଜାର ବର୍ଷ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିଆସୁଛି ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଶ୍ରୀ ମୋଦି କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଦେଶର ନୂଆ ବାଣିଜ୍ୟ ନୀତି ଅଧୀନରେ ସମସ୍ତ ଦ୍ୱୀପରାଜ୍ୟ ଯଥେଷ୍ଟ ଗୁରୁତ୍ୱ ବହନ କରେ

ଏହାଦ୍ୱାରା ଆଶ୍ଡାମାନ ନିକୋବରର ସାତୋଟି ଦ୍ୱୀପରେ ଟେଲି ଯୋଗାଯୋଗ ବ୍ୟବସ୍ଥା ସୁଦୂଢ଼ ହୋଇପାରିବ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ

ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପାଳନ କରାଯାଉଥିବା ଆତ୍ମନିର୍ଭର ସପ୍ତାହର ଏହା ଏକ ଅଂଶ ସ୍ୱରୂପ ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ଅଭିଯାନ ଲାଗି ଦେଇଥିବା ଆହ୍ୱାନକୁ ଦୋହରାଇଛନ୍ତି ସେ କହିଛନ୍ତି ଅଭିଳାଶ ଅନ୍ତର୍ଭୁକ୍ତୀକରଣ ନିବେଶ ଭିଭିଭୂମି ଓ ଅଭିନବତ୍ୱ ଭଳି ପାଞ୍ଚସୂତ୍ରୀ ଚିନ୍ତାଧାରା ଭାରତୀୟ ଅର୍ଥନୀତିକୁ ଅଭିବୃଦ୍ଧି ପଥରେ ଆଗେଇ ନେବ ପ୍ରତିରକ୍ଷା ମନ୍ତ୍ରୀ ପୁଣି କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ସମୟରେ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଉପରେ କଟକଣା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଘରୋଇ କ୍ଷେତ୍ରଲାଗି ସାମଗ୍ରୀ କ୍ରୟ ସକାଶେ ପୃଥକ ବଜେଟ୍ ଏବଂ ସ୍ୱଦେଶୀକରଣ ଆଦି ପଦକ୍ଷେପ ଠିକ୍ ସମୟରେ ଓ ଚିନ୍ତାଶୀଳ ହସ୍ତକ୍ଷେପ କରିବାରେ ସରକାର ସକ୍ଷମ ହୋଇଛନ୍ତି

ମୋବାଇଲ୍ ସଂଯୋଗ ରବିଶଙ୍କର ପ୍ରସାଦ କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଦେଶର ଦୂରଦୂରାନ୍ତ ଏବଂ ଅପହଞ୍ଚ ଇଲାକାକୁ ଅଗ୍ରାଧିକାର ଭିତ୍ତିରେ ଦୂରସଞ୍ଚାର ସେବା ଯୋଗାଇଦେବାକୁ ନିଷ୍ପଭି ଗ୍ରହଣ କରି ସରକାର ବିଭିନ୍ନ କାର୍ଯ୍ୟକ୍ମ ହାତକୁ ନେଇଛନ୍ତି

ଲୋକଙ୍କୁ ଉତ୍ତମମାନର ଜୀବନଧାରଣା ସୁବିଧା ଯୋଗାଇ ଦେବାକୁ ସରକାରଙ୍କ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ଏହିସବୁ ଗ୍ରାମ ସାମରିକ ତଥା ଭୌଗୋଳିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଏବେ ଖୁବ୍ ଶୀଘ୍ର ସମ୍ପୃକ୍ତ ଅଞ୍ଚଳକୁ ଏହି ସେବା ଯୋଗାଇ ଦିଆଯିବ ବୋଲି ଶ୍ରୀ ପ୍ରସାଦ କହିଛନ୍ତି ପିଏମ୍ ଫ୍ଲଡ୍ ଫୋରକାଷ୍ଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ୟା ସଂକ୍ରାନ୍ତରେ ଆଗୁଆ ସତର୍କ ସୂଚନା ଜାରି ପାଇଁ ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ସଂସ୍ଥାଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି ଏଥିପାଇଁ ନୂଆ ନୂଆ ବୈଷୟିକ ଜ୍ଞାନର ବ୍ୟାପକ ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ କୋର୍ ଦେଇଛନ୍ତି ଶ୍ରୀ ମୋଦି ଗତକାଲି ଆସାମ୍ ବିହାର ଉତ୍ତର ପ୍ରଦେଶ ମହାରାଷ୍ଟ୍ର କର୍ଷାଟକ ଓ କେରଳ ଭଳି ରାଜ୍ୟଗୁଡ଼ିକର ମୁଖ୍ୟମାନ୍ତ୍ରୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା କରି ଦକ୍ଷିଣ ପଣ୍ଟିମ ମୌସୁମୀ ବାୟୁ ଓ ଏହାର ପ୍ରଭାବରେ ସମ୍ପ୍ରତି ଆସିଥିବା ବନ୍ୟା ପରିସ୍ଥିତିର ମୁକାବିଲା ବିଷୟରେ ଆଲୋଚନା କରିଛନ୍ତି ସେ କହିଛନ୍ତି ଗତ କିଛି ବର୍ଷ ଧରି ଭାରତୀୟ ପାଣିପାଗ ବିଭାଗ ଓ କେନ୍ଦ୍ରୀୟ ଜଳ କମିଶନ୍ ଭଳି ସଂସ୍ଥାଗୁଡ଼ିକ ବନ୍ୟା ସଂକ୍ରାନ୍ତରେ ଆଗ୍ରଆ ସତର୍କ ସ୍ଚଚନା କାରି କରିବାପାଇଁ ଅହରହ କାର୍ଯ୍ୟ କର୍ତ୍ଥନ୍ତି ସେମାନେ କେବଳ ବର୍ଷା ସଂକ୍ରାନ୍ତରେ ପୂର୍ବାନୁମାନ କରୁ ନାହାନ୍ତି ଏଥିସହିତ ନଦୀଗୁଡ଼ିକର ଜଳସ୍ତର ଓ ବନ୍ୟାପ୍ଲାବିତ ହେବା ଅଞ୍ଚଳଗୁଡ଼ିକ ବିଷୟରେ ମଧ୍ୟ ପୂର୍ବାନୁମାନ କରୁଛନ୍ତି ଶ୍ରୀ ମୋଦି କହିଛନ୍ତି ନିର୍ଦ୍ଦିଷ୍ଟ ଅଞ୍ଚଳଭିଭିକ ପୂର୍ବାନୁମାନ ପାଇଁ ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସ ଭଳି ନୂଆ ନୂଆ ଜ୍ଞାନକୌଶଳର ବ୍ୟବହାର କରାଯିବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି ସ୍ଥାନୀୟ ଆଗୁଆ ସତର୍କ ସୂଚନା କାରି ପାଇଁ ଏହିସବୁ ସଂସ୍ଥାଗୁଡ଼ିକ ଲାଗି ଆର୍ଥିକ ସହାୟତା ପରିମାଣ ବୃଦ୍ଧି କରାଯିବା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଏହାଦ୍ୱାରା ସେହି ଅଞ୍ଚଳର ଲୋକମାନଙ୍କୁ ବନ୍ୟା ବିଷୟରେ ଆଗୁଆ ସ୍ଚଚନା ଦିଆଯାଇପାରିବ ଓ ଧନକୀବନର ସୁରକ୍ଷା କରାଯାଇପାରିବ ବଜ୍ରପାତ ବିଷୟରେ ମଧ୍ୟ ଆଗୁଆ ସୂଚନା ଦେବାକୁ ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସର ପ୍ରୟୋଗ କରାଯିବା ଲାଗି ଉଦ୍ୟମ ଚାଲିଛି ଶ୍ରୀ ମୋଦି କହିଛନ୍ତି କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ଉଦ୍ଧାର କାର୍ଯ୍ୟ ସମୟରେ ଲୋକମାନେ ଯେପରି ସମସ୍ତ ସତର୍କତାମଳକ ନିୟମ ପାଳନ କରିବେ ରାଜ୍ୟ ସରକାରମାନଙ୍କୁ ତାହା ନିଶ୍ଚିତ କରିବାକୁ ହେବ ସେ କହିଛନ୍ତି ରିଲିଫ୍ ସାମଗ୍ରୀ ବର୍ଷନ ସମୟରେ ହାତକୁ ବାରମ୍ଭାର ସଫା କରିବା ମାସ୍କ ପରିଧାନ କରିବା ଓ ଶାରୀରିକ ଦୂରତା ବଜାୟ ରଖିବା ଭଳି ନିୟମଗୁଡ଼ିକର କଡ଼ାକଡ଼ି ଭାବେ ପାଳନ କରିବା ଉଚିତ ଏହାଛଡ଼ା ବୟୋଜ୍ୟେଷ୍ଠ ବ୍ୟକ୍ତି ଗର୍ଭବତୀ ମହିଳା ଓ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ ସୁବିଧା ଯୋଗାଇ ଦିଆଯିବା ଉଚିତ ପ୍ରଧାନମନ୍ତ୍ରୀ ସମସ୍ତ ବିକାଶମଳକ ଓ ମୌଳିକ ଡାଞ୍ଚା ପ୍ରକଳ୍ପଗୁଡ଼ିକର ନିର୍ମାଣ ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିଛନ୍ତି ଏହି ଭିଡ଼ିଓ କନ୍ଫରେନ୍ଦିଂ କଥାବାର୍ତ୍ତା ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ପ୍ରମୁଖ ଉପସ୍ଥିତ ଥିଲେ

ୱାର୍ଲ୍ଡ ଏଲିଫ୍ୟାଣ୍ଟ ଡେ ବିଶ୍ୱ ହସ୍ତୀ ଦିବସ ଅବ୍ୟବହିତ ପୂର୍ବରୁ ଗତକାଲି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ମଣିଷ ଓହାତୀ ଲଢ଼େଇ ନେଇ ଏକ ମାର୍ଗଦର୍ଶିକା ପୁସ୍ତିକା ଜାରି କରିଛନ୍ତି ଏହି ଅବସରରେ ନ୍ତଆଦିଲ୍ଲୀରେ ଆୟୋଜିତ ଏକ ଉସବରେ ଉଦ୍ବୋଧନ ଦେଇ ଶ୍ରୀ ଜାଭଡେକର କହିଛନ୍ତି ହାତୀ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଅଙ୍ଗୀକାରବଦ୍ଧ ଉଭୟ ମଣିଷ ଓ ହାତୀଙ୍କ ଜୀବନ ବଞ୍ଚାଇବା ତଥା ସଂଘର୍ଷ ଏଡ଼ାଇବାକୁ ହେଲେ ମଣିଷ ଓ ହାତୀ ସହାବସ୍ଥାନ ପ୍ରକ୍ୟା ନିହାତି କରୁରୀ ମନ୍ତ୍ରଣାଳୟ ପକ୍ଷରୁ ଜାରୀ କରାଯାଇଥିବା ଏହି ମାର୍ଗଦର୍ଶିକା ପୁସ୍ତିକାରେ ବିଭିନ୍ନ ଚିତ୍ର ଜରିଆରେ ହାତୀ ଓ ମଣିଷ ସଂଘର୍ଷ ପରିଚାଳନା ନେଇ ବିଭିନ୍ନ ସମାଧାନର ସୂତ୍ର ସ୍ଥାନ ପାଇଛି ହାତୀ ଥିବା ବିଭିନ୍ନ ରାଜ୍ୟରେ ଏହି ପଦକ୍ଷେପଗୁଡ଼ିକ କିଭଳି ସଫଳତାର ସହ କାର୍ଯ୍ୟକାରୀ କରାଯାଉଛି ସେଗ୍ରଡ଼ିକ ଏଥିରେ ବର୍ଷ୍ଣନା କରାଯାଇଛି ଏହାଛଡ଼ା ଏ ଦିଗରେ ଜଙ୍ଗଲ କର୍ମଚାରୀଙ୍କୁ ତାଲିମ ପ୍ରଦାନ ଉପରେ ମଧ୍ୟ ଶ୍ରୀ ଜାଭଡେକର ଗୁରୁତ୍ୱାରୋପ କରିଛନ୍ତି